ଆସାମ ସରକାର ରାଜ୍ୟ କୃଷକମାନଙ୍କ ପାଇଁ ଋଣଛାଡକୁ ମଞ୍ଜୁର କରିଛନ୍ତି

ପିଏମ୍ ସର୍କିଙ୍ଗ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବେ ମ୍ବର୍ଷ ଟେକୁଛି ଓ ଏହି ଗତିକୁ ବଜାୟ ରଖିବାକୁ ଏହାକୁ ବିଜ୍ଞାନ ବୈଷୟିକ ଜ୍ଞାନ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପଡିବ ସେ କହିଛନ୍ତି ଏହି ପ୍ରକ୍ରିୟାରେ ଆମର ଗଣମାଧ୍ୟମ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛି

ଏବଂ ବର୍ତ୍ତମାନ ଭାରତ ଗଗନଯାନକୁ ପଠାଇବା ପାଇଁ କାର୍ଯ୍ୟ କରୁଛି

କିନ୍ତୁ ବର୍ତ୍ତମାନ ଦେଶ ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କର୍ଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ କମ୍ପାନୀମାନେ ରଣ ପରିଶୋଧ କରିପାରୁନଥିଲେ ସେମାନଙ୍କର କିୟା ସେମାନଙ୍କ ମାଲିକ ମାନଙ୍କର କିଛି କରାଯାଉନଥିଲା କାରଣ କିଛି ସ୍ପତନ୍ତ୍ର ଲୋକଙ୍କଠାରୁ ସେମାନଙ୍କୁ ସୁରକ୍ଷା ମିଳୁଥିଲା

ମୁମ୍ବାଇର ଇଏସ୍ଆଇସି ହସ୍କିଟାଲ ଅଗ୍ରିକାଣ୍ଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ୱୀ ମୋଦି ଶବ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦି ମହାରାଷ୍ଟ୍ରକୁ ଆଜି ଏକ ଦିନିକିଆ ଗସ୍ତରେ ଯାଇଛନ୍ତି ସେଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ

ଏହାପରେ ଶ୍ରୀ ମୋଦି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ସେଠାରୁ ପୁଣେ ଯାଇ ପୁଣେ ମେଟ୍ରୋର ତୂତୀୟ ପର୍ଯ୍ୟାୟ କାର୍ଯ୍ୟପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ସେଥିମଧ୍ୟରୁ ଗୋଟିଏ ତାମିଲନାଡୁରେ ସ୍ଥାପନ କରାଯିବ ଓ ଅନ୍ୟଟି ତେଲେଙ୍ଗାନାରେ ସ୍ଥାପନ କରାଯିବ

ସେହି ଦୁଇ ଅନୁଷାନ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ସ୍ଥାପନ ହେବ ବିହାରର ପାଟନାଠାରେ ଗଙ୍ଗାନଦୀ ଉପରେ ଏକ ପୋଲ ନିର୍ମାଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧିକୁ ସିସିଇଏ ଅନୁମୋଦନ କରିଛି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମସ୍ତ ଗରିବ ଲୋକଙ୍କୁ ଏଲ୍ପିକ୍ ସଂଯୋଗ ଯୋଗାଇଦେବା ଲାଗି ଉଜ୍ଜଳା ଯୋଚ୍ଚନାର ସମ୍ପ୍ରସାରଣକୁ ସିସିଇଏ ଅନୁମୋଦନ କରିଛି ସେ କହିଛନ୍ତି ଗରିବ ଲୋକମାନଙ୍କୁ ଟଙ୍କା ଜମା ବିନା ଏଲ୍ପିକି ସଂଯୋଗ ଯୋଗାଇବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ନୂଆ ଓ ପୁର୍ନବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଗତ ଜୁଲାଇ ମାସରେ ଏଥିପାଇଁ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା ସେହି ଡାକଟିକଟରେ ମହାତ୍ମାଗାନ୍ଧୀ ଓ ନେଲ୍ସନ ମଣ୍ଡେଲାଙ୍କ ପ୍ରତିଛବି ରହିବ

ଗତକାଲି ଗୌହାଟୀଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ବିନା ସୁଧରେ କୃଷକମାନେ କିଷାନ କ୍ରେଡିଟ କାର୍ଡ ରଣ ପାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ମଧ୍ୟ ନିଷ୍ପଭି ନେଇଛି ଲୋକସଭା ଏଗ୍ରି ଡିସ୍ଟ୍ରେସ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ବଜାରରେ ହସ୍ତକ୍ଷେପ ମାଧ୍ୟମରେ ରାଜ୍ୟଗୁଡ଼ିକର କୃଷକମାନଙ୍କ ପାଇଁ ସଙ୍କଟ ପରିସ୍ଥିତିର ମୁକାବିଲା କରିବାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସହାୟତା କରିବେ ଲୋକସଭାରେ ପ୍ରଶ୍ନକାଳ ବେଳେ ପ୍ରବଳ ପାଟିତୁଣ୍ଡ ମଧ୍ୟରେ କିଛି ସଦସ୍ୟ ପିଆଜ ଓ ଆଳୁ ଚାଷୀମାନଙ୍କ ଦୁର୍ଦ୍ଦଶା ଉତ୍ଥାପନ କରିଥିଲେ କୃଷିମନ୍ତ୍ରୀ କହିଛନ୍ତି କିଛି କୃଷିଜାତ ପଦାର୍ଥ ଲାଗି ବଜାରର ହସ୍ତକ୍ଷେପ ଯୋଜନା ଏବେ କାର୍ଯ୍ୟକାରୀ କରାଯାଉଛି

ଇସ୍ରୋ ଦ୍ୱାରା ନିର୍ମିତ ଏହି ଉପଗ୍ରହ ଭାରତ ଅଞ୍ଚଳରେ କୁ ବ୍ୟାଣ୍ଡ ବ୍ୟବହାରକାରୀମାନଙ୍କୁ ଅଧିକ ସୁବିଧା ଯୋଗାଇବ

ଜେକେ ପ୍ରେସିଡେଣ୍ଟ ରୁଲ୍ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ପାଇଁ ସୁପାରିଶ କରି କେନ୍ଦ୍ର ସରକାରଙ୍କ ପାଖକୁ ଏକ ରିପୋର୍ଟ ପଠାଇଛନ୍ତି

ତତ୍କାଳୀନ ରାଜ୍ୟପାଳ ଏନ୍ଏନ୍ବୋରା ରାଜ୍ୟପାଳ ଶାସନ ଲାଗୁ କରିଥିଲେ

ଗତ ରାତିରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ସେ କହିଛନ୍ତି ସ୍ୱଚ୍ଚମିଆଦି କୃଷି ଋଣ ଗୁଡ଼ିକୁ ଛାଡ କରିବା ପାଇଁ ନିଷ୍ପଭି ନିଆଯାଇଛି ସେହି ଋଣ ଗୁଡ଼ିକୁ ସମବାୟ ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ଗୁଡ଼ିକରୁ ଦିଆଯାଇଥିଲା

ଶ୍ରୀ ବାଘେଲ ଗତ ସଂଧ୍ୟାରେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଲୋକସଭା ଆଡକର୍ନ ରାଫେଲ କାରବାରକୁ କେନ୍ଦ୍ରକରି ପାଟିତୁଣ୍ଡ ହେବାରୁ ଲୋକସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଛି ମଧ୍ୟାହ୍ନ ପରେ ସଭାକାର୍ଯ୍ୟ ପୁନର୍ବାର ଆରମ୍ଭ ହେବାମାତ୍ରେ ସଦସ୍ୟମାନେ ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ

ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ଉପକୃଳ ଓ ପଣ୍ଟିମାଞ୍ଚଳ ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି